ଦିବସ ପାଳିତ

ସେହି ଲାଇନ୍କୁ ବିନା ଫାସ୍ଟ୍ୟାଗ୍ ଗାଡ଼ି ପ୍ରବେଶ କଲେ ତାଙ୍ଙୁ ଦୁଇଗୁଶା ଟିକସ ଦେବାକୁ ପଡିବ ପୂର୍ବରୁ ଚଳିତମାସ ପହିଲାରୁ ଏହି ବ୍ୟବସ୍ରା ଲାଗୁ କରିବା ପାଇଁ ସଡ଼କ ପରିବହନ ମନ୍ତଶାଳୟ ନିଷ୍ବଉି ନେଇଥିଲା

ସେହିଭଳି ସେଠାରୁ ସହଜରେ କିଭଳି ଗାଡ଼ିଚାଳକମାନେ ଫାସ୍ଟ୍ୟାଗ୍ ସଂଗ୍ରହ କରିପାରିବେ ସେନେଇ ବ୍ୟବସ୍କା ମଧ୍ଧ କରାଯାଇଛି

ସେ ଆହୁରି କହିଛନ୍ତି ଲେଖାପଢ଼ା ଓ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଲୋକମାନେ ଆକି ସ୍ବନାମ ଆଶିପାରିଛନ୍ତି

ତେବେ ଶିକ୍ଷକମାନଙ୍କ ଯିବା ଆସିବାରେ ସମୟ ନଷ ହେଉଛି

ଫଳରେ ସେମାନେ ଉଚିତ୍ ସମୟରେ ବିଦ୍ୟାଳୟକୁ ଆସି ଶିକ୍ଷାଦାନ କରିପାରିବେ ବୋଲି ମନ୍ତୀ କହିଛନ୍ତି

ଅନେକ ସମୟରେ କଟକ ଆଠଗଡ଼ରୁ ବକ୍ରକାପ୍ତା ଚୋରାଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସୁଛି